ଆନ୍ତଃରାଜ୍ୟ ଓ ରାକ୍ୟ ମଧ୍ଧରେ ଯାତାୟତ ନେଇ ମଧ୍ଧ କୌଣସି କଟକଶା ନାହିଁ

ମୁଖ୍ୟମନ୍ତୀ ନବୀନ ପଟ୍ଟନାୟକ ସାମାଜିକ ଦୂରତ୍ୱକୁ ଗୁରୁତ୍ୱ ଦେଇ ଜୀବନ ଓ ଜୀବିକା ମଧ୍ଧରେ ସମତୁଲତା ରକ୍ଷା କରିବା ପାଇଁ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି

ଏହି ସବୁ ଜିଲ୍ଲାଗୁଡିକ ହେଲା ଖୋର୍ବ୍ଧା କଟକ ପୁରୀ କେନ୍ଦ୍ରାପଡା ନୟାଗଡ ଜଗତସିଂହପୁରବଲାଙ୍ଗୀର ବାଲେଶ୍ୱରଭଦ୍ରକ ଯାଜପୁର ଓ ଗଞ୍ଞାମ